ପିଏମ୍ ଅପିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀକୁ ପାଳନ କରିବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଏହାକୁ ଏକ ଜୀବନଶୈଳୀରେ ପରିଣତ କରିବା ଓ ଅନ୍ୟମାନଙ୍କୁ ଏ ସଂପର୍କରେ ଅବଗତ କରାଇବାକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ସେ ସମସ୍ତଙ୍କୁ ସୁସ୍ଥ ରହିବା ପାଇଁ ନିବେଦନ କରି ଉତ୍ତମ ସ୍ୱାସ୍ଥ୍ୟ ସୁଖୀ ଜୀବନଯାପନର ପ୍ରଥମ ସୋପାନ ବୋଲି କହିଛନ୍ତି ଆୟୁଷ ମନ୍ତ୍ରଣାଳୟ କୋଭିଡ ନାଇଷ୍ଟିନ୍ ସଂକ୍ରମଣ ସମୟରେ ଶରୀରର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ କିଛି ନିର୍ଦ୍ଦେଶାବଳୀ ଜାରି କରିଥିଲା ଏଫ୍ସିଆଇ ସପ୍ଲାଇ ଦେଶରେ ଲୋକମାନେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟରେ ଭାରତୀୟ ଖାଦ୍ୟ ନିଗମ ପର୍ଯ୍ୟାପ୍ତ ପରିମାଣର ଗହମ ଓ ଚାଉଳ ସେମାନଙ୍କ ନିକଟରେ ପହଞ୍ଚାଇବାକୁ ନିଶ୍ଚିତ କରିଛି ଖାଉଟି ବ୍ୟାପାର ମନ୍ତ୍ରଣାଳୟ କହିଛି କାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ କେବଳ ଆବଶ୍ୟକ ପରିମାଣର ଖାଦ୍ୟଶସ୍ୟ ଯୋଗାଇବାକୁ ଏଫ୍ସିଆଇ ପ୍ରସ୍ତୁତ ଅଛି ତା'ନୁହେଁ ଏହା ମଧ୍ୟ ଅତିରିକ୍ତ ଚାହିଦାର ପୂରଣ ପାଇଁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି

ଏଫ୍ସିଆଇ ରେଳ ଯୋଗେ ସମଗ୍ର ଦେଶରେ ଗହମ ଓ ଚାଉଳ ଯୋଗାଇ ବର୍ଦ୍ଧିତ ଚାହିଦାର ପୂରଣ କରିପାରିବ

କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ପିଏମ୍ କେୟାର୍ସ ପାଣ୍ଠିର ଗଠନ କରିଥିଲେ ଏନ୍ସିଡିସି ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ କୁମାର ନାୟକ କୁଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଗତକାଲି ଏହି ଚେକ୍ ପ୍ରଦାନ କରିଛନ୍ତି ଏନ୍ସିଡିସି ସମବାୟଗୁଡ଼ିକ ଜରିଆରେ ଗ୍ରାମବାସୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଥାଏ

ମୁଖ୍ୟମନ୍ତ୍ରୀ କେଚନ୍ଦ୍ରଶେଖର ରାଓ ନୂଆଦିଲ୍ଲୀର ମର୍କଜ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ବ୍ୟକ୍ତି ସେମାନଙ୍କ ପରିବାରର ସଦସ୍ୟ ଓ ସେମାନଙ୍କ ସଂସ୍ୱର୍ଶରେ ଆସିଥିବା ଲୋକମାନଙ୍କୁ ଡାକ୍ତରୀ ପରୀକ୍ଷା କରାଇବା ପାଇଁ ଅନୁରୋଧ କରିଛନ୍ତି ଏହା ଉଭୟ ସେମାନଙ୍କ ପାଇଁ ଓ ସମାଜ ପାଇଁ ହିତକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ମର୍କଜ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଫେରିଥିବା ବ୍ୟକ୍ତିମାନଙ୍କ ସଂସର୍ଶରେ ଆସିଥିବା ଶହଶହ ଲୋକଙ୍କର ହାଇଦ୍ରାବାଦ ଓ ବିଭିନ୍ନ କିଲ୍ଲାରେ ଡାକ୍ତରୀ ପରୀକ୍ଷା କରାଯାଉଛି ଇତିମଧ୍ୟରେ ଗାନ୍ଧି ହସ୍କିଟାଲ ଓ ଅନ୍ୟ ମନୋନୀତ ହସ୍କିଟାଲଗୁଡ଼ିକର ଡାକ୍ତର ଏବଂ ଚିକିହାକର୍ମୀମାନଙ୍କର ସୁରକ୍ଷା ବୃଦ୍ଧି କରାଯାଇଛି କୋଭିଡ ନାଇଷ୍ଟିନରେ ସଂକ୍ରମିତ କିଛି ଲୋକଙ୍କର ମୃତ୍ୟୁ ଘଟିବା ପରେ ସେମାନଙ୍କର ସଂପର୍କୀୟମାନେ ଡାକ୍ତରମାନଙ୍କ ଉପରେ ଆକ୍ରମଣ କରିବାରୁ ଏଭଳି ପଦକ୍ଷେପ ନିଆଯାଇଛି

ଇନ୍ଦୋର ସରକାରୀ ହସ୍ୱିଟାଲରେ କାର୍ଯ୍ୟରତ ଜଣେ ମହିଳା ସ୍ତୀରୋଗ ବିଶେଷଜ୍ଞ କରୋନା ଭୂତାଣୁରେ ସଫକ୍ରମିତ ହୋଇଥିବାର ଗତକାଲି ଜଣାପଡ଼ିଛି ଇନ୍ଦୋର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍କର ପ୍ରବୀଣ ଜଦିଆ କହିଛନ୍ତି ସେହି ମହିଳା ଡାକ୍ତର ମହାରାଜା ଯଶଓନ୍ତ ରାଓ ହସ୍କିଟାଲରେ କାର୍ଯ୍ୟ କରୁଛନ୍ତି

ସେହି ମହିଳା ଡାକ୍ତର କିଛିଦିନ ପୂର୍ବେ ଲକ୍ଷ୍ରୌରେ ତାଙ୍କର ପତିଙ୍କୁ ଭେଟିବାକୁ ଯାଇଥିଲେ

ରାମ ନବମୀ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାମ ନବମୀ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଭଗବାନ ରାମଙ୍କର ଆଦର୍ଶ ଆମକୁ ସତ୍ୟ ସହିଷ୍ଣୁତା ଦୟା ଓ ଭ୍ରାତୃଭାବର ବାର୍ତ୍ତା ଦେଇଆସୁଛି ଭଗବାନ ରାମଙ୍କର ଆଦର୍ଶକୁ ଅନୁସରଣ କରିବା ପାଇଁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ କହିଛନ୍ତି ରାମନବମୀ ଲୋକମାନଙ୍କୁ ସୁସ୍ଥ ରଖୁ ସେମାନଙ୍କ ମନରେ ଶାନ୍ତି ଆଶିଦେଉ ଓ ସେମାନଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେଉ ଏହା ସେ କାମନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ୱିଟ୍ବାର୍ତ୍ତାରେ ରାମନବମୀ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାୱଡ଼େକର ତାଙ୍କ ବାର୍ତ୍ତାରେ କହିଛନ୍ତି ଭଗବାନ ରାମ ଏଭଳି ଜଣେ ଆଦର୍ଶ ପୁରୁଷ ଥିଲେ ଯିଏ ଆମକୁ ଜୀବନଯାପନ କରିବାର ଉତ୍ତମ ମାର୍ଗ ପ୍ରଦର୍ଶନ କରିଯାଇଛନ୍ତି ସେ କହିଛନ୍ତି ବର୍ତ୍ତମାନ ଦୂରଦର୍ଶନରେ ରାମାୟଣର ପୁନଃ ପ୍ରସାରଣ କରାଯାଉଛି ଓ ଆମେ ଏଥିରୁ ଅନେକ ଶିକ୍ଷା ଲାଭ କରିପାରିବା

ସମସ୍ତ ପର୍ଯ୍ୟଟନସ୍ଥଳୀ ଓ ବାଣିଜ୍ୟ କେନ୍ଦ୍ରଗୁଡ଼ିକରେ ଏହି କଟକଣା ଲାଗୁ କରାଯାଇଛି ଏହି ସହର ସୁନା ମସଲା ଓ ଅତର ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଆସିଛି